ସେ ତାଙ୍କ ଇସ୍ତଫା ପତ୍ର ବାଚସ୍ବତି ସ୍ୱର୍ଯ୍ୟ ନାରାୟଶ ପାତ୍ରଙ୍କ ନିକଟକୁ ପଠାଇ ଦେଇଛନ୍ତି

ହିଂଜିଳି ଆସନକୁ ରଖିବା ସହ ସେ ବିଜେପୁର ଆସନରୁ ଇସ୍ତଫା ଦେଇଛନ୍ତି

ସାଂସଦ ପିନାକୀ ମିଶ୍ରଙ୍କୁ ଲୋକସଭାରେ ନେତା ଭାବେ ନିଯୁକ୍ତି ଦିଆଯାଇଥିଲା ବେଳେ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ମୁଖ୍ୟ ସଚେତକ ଏବଂ ସାଂସଦ ଅନୁଭବ ମହାନ୍ତିଙ୍କୁ ଉପ ମୁଖ୍ୟ ସଚେତକ ଭାବେ ମୁଖ୍ୟମନ୍ତୀ ନିଯୁକ୍ତି ଦେଇଛନ୍ତି

ସଂପ୍ଦକ୍ତ ଦଲାଲ ଫେରାର ହୋଇଥିବାବେଳେ ଉଦ୍ଧାର ହୋଇଥିବା ନାବାଳିକାଙ୍କୁ ସ୍ବେଛାସେବୀ ଆସିଆନାକୁ ପଠାଯାଇଛି

ଏହି ବତ୍ରରେ ଯମଦେବ ସାବିତ୍ରୀ ଓ ସତ୍ୟବାନଙ୍କୁ ପୁଜା କରାଯାଏ ଆଜି ସକାଳୁ ମହିଳାମାନେ ବିଭିନ୍ନ ମନ୍ଦିରକୁ ଯାଇ ପ୍ରଜାର୍ଚ୍ଚନା କରୁଥିବା ଦେଖାଯାଇଛି

ଆକାଶ ମୁଖ୍ୟତଃ ମେଘୁଆ ରହିଥିବାବେଳେ ଦିନବେଳା ପବନ ବହିବା କାରଣରୁ ତାତିରେ ପରିବର୍ଭନ ଦେଖାଯାଇଥିଲା

ବିଶେଷ କରି ଉଉର ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ